ଗ୍ରାମାଞ୍ଞଳର ଛାତ୍ରଛାତ୍ରୀଙ୍କୁ ଗୁଶାତ୍କକ ଶିକ୍ଷା ପ୍ରଦାନ କରିବାପାଇଁ କେନ୍ଦ୍ର ସରକାର ଗୁରୁତ୍ ଦେଉଥିବା ମନ୍ତୀ ଦୋହରାଇଛନ୍ତି

ସଂସଦର ସଭାପତି ନାଟ୍ଶ୍ରୀ ଗଦାଧର ବାରିକଙ୍କ ଅଧ୍ ସାହିତ୍ୟର ପ୍ରବୃଦ୍ଧ କବି ଡକ୍ଟର ରାଜେନ୍ର କିଶୋର ପଣ୍ତା ପ୍ରାକ୍ତନ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର୍ ଦେବେନ୍ଦ୍ର ମିଶ୍ର ଓ ଜିଲ୍ଲାପାଳ ମଧୁସ୍ରଦନ ମିଶ୍ର ଅତିଥଭାବେ ଯୋଗଦେଇ ସୁବର୍ଷ୍ୟପୁର ମାଟିର କଳା ସାହିତ୍ୟ ନାଟକ ଓ ସଂସ୍କୃତିର ପଟ୍ଟାନ୍ତର ନାହି ବୋଲି କହିଥିଲେ

ଆକି ସକାଳୁ ବନ୍ଦ୍ ପ୍ରଭାବରେ ଚାରିଚକିଆ ଯାନବାହାନ ଚଳାଚଳ ବନ୍ଦ୍ ଥିବାବେଳେ ଦୋକାନ ବକାର ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବ୍ୟାଙ୍କ କୋର୍ଟ କଚେରି ଶିକ୍ଷାନୁଷ୍ଠାନ ମଧ ବନ୍ଦ୍ ରହିଛି

ମିଳିତ ଟ୍ରେଡ୍ ୟୁନିୟନ୍ର କର୍ମକର୍ତ୍ତାମାନେ ସାମ୍ଘାଦିକମାନଙ୍ଙୁ କହିଛନ୍ତି କେନ୍ଦ୍ର ସରକାରଙ୍କ କେତେକ ଜନସ୍ୱାର୍ଥ ବିରୋଧୀ ନୀତିର ପ୍ରତିବାଦ କରି ଏହି ବନ୍ଦ୍ ଡାକରା ଦିଆଯାଇଛି

ଜିଲ୍ବାର କେରେଡ଼ା ଅନିଦା ଆଦି ଗ୍ରାମରେ ଫସଲ ନଷ୍ଟ କରିବା ସହ ଘର ମଧ ଭାଙ୍ଗିଦେଇଥିବା ଜଶାପଡ଼ିଛି ବନ ବିଭାଗ ପକ୍ଷରୁ ହାତୀମାନଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରହିଛି